ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ସନ୍ତାସବାଦର ମୂଳୋପ୍ରାଟନ କରିବାକୁ ଭାରତ ଏହାର ସଂକଳ୍ପରେ ଅଟଳ ରହିଛି

ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମନବୀ ଆକାଦ ଓ ବହୁ ମନ୍ତ୍ରୀ ତଥା ସାଂସଦ ପାର୍ଲାମେଣ୍ଟ ସଦନ ପରିସରସ୍ଥିତ ଶହୀଦ ଯବାନମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଶହୀଦ ଯବାନମାନଙ୍କ ବଳିଦାନ ସ୍କୁତିରେ ପାର୍ଲାମେଣ୍ଟ ସଦନ ପରିସର ମଧ୍ୟରେ ଆକି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା

ନିରାପତ୍ତା ବାହିନୀ ଯବାନମାନଙ୍କ ସହ ଘମାଘୋଟ ଲଢ଼େଇରେ ସନ୍ତାସବାଦୀମାନଙ୍କର ପାଣହାନୀ ଘଟିଥିଲା

ଗୁଳି ବାଜି ଆହତ ହୋଇଥିବା ଜଣେ ସାମ୍ଘାଦିକଙ୍କର ମଧ୍ୟ ପରେ ମୃତ୍ୟୁ ଘଟିଥିଲା

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଗତକାଲିଠାରୁ ଏହା ସରକାରୀ ଇସ୍ତାହାରରେ ପ୍ରକାଶ ପାଇବା ପରେ ଆଇନରେ ପରିଣତ ହୋଇଛି

ଏହି ସଂଶୋଧିତ ଆଇନ ଆସାମ ମେଘାଳୟ ମିକୋରାମ ଏବଂ ତ୍ରିପୁରା ସିୟିଧାନର ଷଷ୍ଠ ପରିଚ୍ଛେଦରେ ରହିଥିବା ଆଦିବାସୀ ଅଞ୍ଚଳ ଏବଂ ଇନର ଲାଇନ୍ ପର୍ମିଟ ଅଞ୍ଚଳଗୁଡ଼ିକ ପାଇଁ ଲାଗୁ ହେବନାହିଁ ସରକାର କହିଛନ୍ତି ଯେ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ପାଇଁ ବ୍ୟବସ୍ଥା କରାଯିବ ଏହି ନାଗରିକତା ସଂଶୋଧନ ବିଲ ଗତ ବ୍ରଧବାରଦିନ ରାଜ୍ୟସଭାରେ ଏବଂ ସୋମବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା ପିଏମ୍ ନର୍ଥ ଇଷ୍ଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ବିଲ୍ ଗୃହୀତ ହେବାକୁ ନେଇ ଆସାମର ଲୋକମାନେ ବ୍ୟସ୍ତ ବିବ୍ରତ ନ ହେବା ପାଇଁ ଆଶ୍ୱାସନା ଦେଇଛନ୍ତି ଝାଡ଼ଖଣ୍ଡର ଧାନବାଦଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ସେମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି କେହି ସେମାନଙ୍କୁ ନିଜର ଅଧିକାରରୁ ବଂଚିତ କରିପାରିବେ ନାହିଁ ଅନନ୍ୟ ପରିଚୟ ଏବଂ ସୁନ୍ଦର ସାଂସ୍କୃତିକ ପରମ୍ପରା ବଜାୟ ରଖିବା ତଥା ଏହାର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ସମ୍ଭିଧାନ ଆଧାରରେ ଆସାମର ନାଗରିକମାନଙ୍କର ରାଜନୈତିକ ଭାଷାଗତ ସାଂସ୍କୃତିକ ଏବଂ ଜମିଜମା ସଫକ୍ରାନ୍ତ ଅଧିକାର ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି

ଆସାମ୍ ସିଏମ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ନାଗରିକ ସଂଶୋଧନ ବିଲ୍କୁ ନେଇ ଲୋକମାନେ ବିବ୍ରତ ହେବା ଉଚିତ୍ ନୁହଁ ବୋଲି କହିଛନ୍ତି ଶ୍ରୀ ସୋନୱାଲ କହିଛନ୍ତି ଆସାମ ଚୁକ୍ତିକୁ ଲାଗୁ କରାଯାଇ ଏହାର ସାଂସ୍କୃତିକ ଭାଷାଗତ ଓ ରାଜନୈତିକ ଅଧିକାର ଏବଂ କମିଜମା ଅଧିକାରର ସୁରକ୍ଷା କରାଯିବ ସେ କହିଛନ୍ତି ଯେ ବିଚାରପତି ବିପ୍ଲବ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି

ମୁଖ୍ୟମନ୍ତ୍ରୀ କହିଛନ୍ତି ନାଗରିକ ସଂଶୋଧନ ବିଲ୍ ନାମରେ କିଛି ଲୋକ ଅପପ୍ରଚାର ଚଳାଇଛନ୍ତି ଆସାମର ଲୋକମାନେ ଶାନ୍ତିପ୍ରିୟ ହୋଇଥିବା ବେଳେ ମିଥ୍ୟା ତଥ୍ୟ ଆଧାରରେ କୌଣସି ଅଘଟଣ ନ ଘଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ରାଜ୍ୟରେ ଶାନ୍ତି ଓ ସହାବସ୍ଥାନ ବଜାୟ ରଖିଲେ ବିଦ୍ୟାର୍ଥୀମାନେ ପାଠପଢ଼ା ସହିତ ନିଜ ଭବିଷ୍ୟତ ପ୍ରତି ଅଧିକ ଦୃଷ୍ଟି ଦେଇପାରିବେ ବୋଲି ସେ କହିଛନ୍ତି ତେବେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି ଅନ୍ୟପକ୍ଷରେ ରାଜ୍ୟ ସରକାର ଗୌହାଟୀର ପୋଲିସ୍ କମିଶନର ଦୀପକ କୁମାରଙ୍କୁ ବଦଳି କରିଛନ୍ତି ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଧିକାରୀ ମୁନା ପ୍ରସାଦ ଗୁପ୍ତା ଗୌହାଟୀର ନୂତନ ପୋଲିସ୍ କମିଶନର ଭାବେ ଦାୟିତ୍ୱ ନେବେ ତେବେ ଦିବ୍ରଗଡ଼ରେ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନକୁ କୋହଳ କରାଯାଇଛି

ତେବେ ଗୌହାଟିରେ କ୍ରମାନ୍ୱୟରେ ତୃତୀୟଦିନ ପାଇଁ ସାନ୍ଧ୍ୟ ଆଇନ ବଳବତ୍ତର ରହିଛି ଆଇନ ଶୃଙ୍ଖଳା ରକ୍ଷା ପାଇଁ ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରେଳ ଓ ବିମାନ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି

ବିକ୍ଷୋଭକାରୀମାନେ ହସ୍ତତ୍ତ ମନ୍ତ୍ରୀ ଓ ପାର୍ଟି ନେତା ରଞ୍ଜିତ ଦଉଙ୍କ ବେହାଲିସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ

ସଫସଦର ଶୀତକାଳୀନ ଅଧିବେଶନରେ ଚିଟ୍ଫଣ୍ଡ୍ ସଂଶୋଧନ ବିଲ୍ ସମ୍ଭିଧାନ ସଂଶୋଧନ ବିଲ୍ ସମେତ ଅନେକ ବିଲ୍ ଗୃହୀତ ହୋଇଛି ପିଏମ୍ ବୋରିସ୍ ଜନ୍ସନ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପୂର୍ଣ୍ଣ ସଂଖଖ୍ୟାଗରିଷ୍ଠତାର ସହ କ୍ଷମତାକୁ ଫେରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ତାଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦି କହିଛନ୍ତି ଭାରତ ଓ ବ୍ରିଟେନ ମଧ୍ୟରେ ଘନିଷ୍ଠ ସଫପର୍କ ସ୍ଥାପନ ଦିଗରେ ସେମାନେ ଏକାଠି ମିଶି କାର୍ଯ୍ୟ କରିବେ ବୋଳି ସେ ଆଶା କରୁଛନ୍ତି

ଜିଏସ୍ଟି କମ୍ପାନ୍ସେସନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରତି ପାତର ଅନ୍ତର କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଗଷ୍ଟମାସଠାରୁ କୌଣସି ରାଜ୍ୟକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କିତ ପ୍ରତିଶ୍ରତି ପାଳନ କରାଯିବ ବୋଲି ସେ କହିଛନ୍ତି

ବିଭିନ୍ନ ଦଳର ତୁଙ୍ଗ ନେତାମାନେ ନିକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଛନ୍ତି ବରିଷ୍ଣ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାଗୋଦାର ବେଙ୍ଗାବାଦ ଏବଂ ମଧୁପୁରରେ ତିନୋଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପଥରଗାମ୍ ଏବଂ ରାଜମହଲଠାରେ ନିର୍ବାଚନ ର୍ୟାଲିରେ ଯୋଗଦେବେ ଅନ୍ୟପକ୍ଷରେ ଗତକାଲି ତୂତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ବାଂଲାଦେଶ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଏହସାନ୍ ଇଲାହୀ ପତାକା ଦେଖାଇ ଏହି ଚଳାଚଳର ଶୁଭାରମ୍ଭ କରିଛନ୍ତି

ସୋମବାର ଦିନ ଏହା ଢ଼ାକା ପ୍ରତ୍ୟାବର୍ତ୍ତନ କରିବ ଆମ ଢ଼ାକା ସମ୍ଭାଦଦାତା ଜଣାଇଛନ୍ତି ଦାର୍ଜିଲିଂ ଏବଂ ଗାଙ୍ଗ୍ଟକ୍ ବଂଲାଦେଶ ପର୍ଯ୍ୟଟକମାନଙ୍କ ପାଇଁ ବେଶ୍ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ

ତେବେ ପର୍ଯ୍ୟଟକମାନଙ୍କୁ ବର୍ତ୍ତମାନ ଭାରତ ବାଂଲାଦେଶ ସୀମାରେ ବସ୍ରୁ ଓହ୍ଲାଇ ଗାଙ୍ଗ୍ଟକ୍ ଓ ଦାର୍ଜିଲିଂ ଯିବାକୁ ପଡ଼ୁଥିଲା ଏହି ବସ୍ ସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସହଜରେ ଯାତାୟାତ ସୁବିଧା ହୋଇପାରିବ ଘରୋଇ ଅପରେଟରମାନେ ଏହି ରାସ୍ତା ଦେଇ ବସ୍ ଚଳାଚଳ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି